କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାଙ୍କ ର୍ୟାଲିଗୁଡ଼ିକରେ ନ୍ୟାୟ ଯୋଜନା ଓ କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ବିଷୟ ଉଲ୍ଲେଖ କରିଛନ୍ତି

କ୍ୟାମ୍ପନିଂ ରବିବାର ଦିନ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ସେମାନଙ୍କର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ହରିଆଣାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି କୁରୁକ୍ଷେତ୍ରଠାରେ ବିଜେପିରେ ବିଜୟ ସଂକଳ୍ପ ର୍ୟାଲିରେ ସେ କହିଛନ୍ତି ଭାରତର୍ ପାକିସ୍ତାନକ୍ର ଚାଲି ଯାଉଥିବା ପ୍ରତ୍ୟେକ ବିନ୍ଦୁ ଜଳକୁ ଦେଶର କୃଷକମାନଙ୍କୁ ଯୋଗାଇ ଦିଆଯିବ ଓ ଏ ଦିଗରେ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଛି ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ କେବଳ ହରିଆଣା ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟକୁ ଜଳ ପହଞ୍ଚା ଯାଇ ପାରିବ

ଭାରତକୁ ଏକ ମହାଶକ୍ତିରେ ପରିଣତ କରିବାକୁ ସେ ଚାହାନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ବିମାନ ବାହିନୀ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଦ୍ୱାରା ଖଲାସ କରାଯିବା ଏକ କୂଟନୈତିକ ସଫଳତା ଥିଲା ବଶିକମାନଙ୍କ ପାଇଁ ଜାତୀୟ କମିଶନ୍ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପେନ୍ସନ୍ ଓ କୃଷକମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ବିଷୟରେ ସେ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ମୋଦି ସୀର୍ସା ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ତାଙ୍କ ସରକାର ଗତ ପାଞ୍ଚ ବର୍ଷ ଭିତରେ ସବୁ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟ କରିଥିବାର କହିଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାର ପାକିସ୍ତାନର ଦୃଢ଼ ମୁକାବିଲା କରିଛି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବଡ଼ ବଡ଼ ନେତାମାନେ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସ୍ଚୀ ରହିଛି ବିଜେପି ସଭାପତି ଅମିତ ଶାହା ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶର ଭିଣ୍ଡ୍ ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ତାଙ୍କ ଭାଷଣରେ ସେ ନ୍ୟାୟ ଯୋଜନା କୃଷକମାନଙ୍କ ପାଇଁ ସ୍ୱତନ୍ତ ବଜେଟ୍ ବିମୁଦ୍ରୀକରଣର କୁ ପ୍ରଭାବ ଓ ରାଫେଲ୍ ଯୁଦ୍ଧ ବିମାନ କାରବାର ବିଷୟରେ ଉଲ୍ଲେଖ କରିଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ପାଞ୍ଚ ବର୍ଷ ଭିତରେ କୃଷକ ଓ ଦେଶର ଯୁବପିଢ଼ି ପ୍ରତି ଘୋର ଅନ୍ୟାୟ କରିଛନ୍ତି କିନ୍ତୁ କଂଗ୍ରେସ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବ

ସେ କହିଛନ୍ତି କଂଗ୍ରେସ ଗରିବ ଯୁବକ ଓ ଶହୀଦ୍ମାନଙ୍କ ଆତ୍ମୀୟମାନଙ୍କ ଜମାଖାତାକୁ ସିଧାସଳଖ ସହାୟତା ଅର୍ଥ ପଠାଇବ ଉତ୍ତରପ୍ରଦେଶର ଆଜମଗଡ଼ଠାରେ ବିଏସ୍ପି ମୁଖ୍ୟ ମାୟାବତୀ ଏସ୍ପି ବିଏସ୍ପି ଆର୍ଏଲ୍ଡି ମେଣ୍ଟର ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ଲୋକମାନଙ୍କୁ ବିଭାଜିତ କରି ଶାସନ କରିବା ନୀତି ଗ୍ରହଣ କର୍ରଛି ବୋଲି ସେ ଦୋଷାରୋପ କରିଛନ୍ତି ମାୟାବତୀ କହିଛନ୍ତି ତାଙ୍କ ମେଣ୍ଟ ଦଳିତମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବ ଏସ୍ପି ମ୍ରଖ୍ୟ ଅଖିଳେଶ ଯାଦବ ଉଦ୍ବୋଧନ ଦେଇ କହିଛନ୍ତି ଏହି ମେଣ୍ଟ 'ମହାପରିନିର୍ବାଣ' ଆଣିବ ଜିଏସ୍ଟି ଯୋଗୁଁ ଦେଶରେ ବେକାରୀ ଦେଖା ଦେଇଛି ଓ କୃଷକମାନେ ଦୟନୀୟ ଅବସ୍ଥାରେ ଜୀବନଯାପନ କର୍ତ୍ଥନ୍ତି ବୋଲି ସେ କହିଛନ୍ତି ଆର୍ଏଲ୍ଡି ମୁଖ୍ୟ ଅକିତ ସିଂହ କହିଛନ୍ତି ବିଜେପି ଶାସନ କାଳରେ ବେକାରୀ ବହୁମାତ୍ରାରେ ବୃଦ୍ଧି ପାଇଛି

ରାହ୍ନଲ ଗାନ୍ଧି କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ପେଟ୍ରୋଲ ଓ ଡିକେଲ୍କୁ ଜିଏସ୍ଟିର ପରିସରଭୁକ୍ତ କରିବ ଓ ପେଟ୍ରୋଲ ଓ ଡିଜେଲ୍ର ବର୍ଦ୍ଧିତ ମୂଲ୍ୟ କମ୍ କରିବ ବୋଲି ପ୍ରତିଶ୍ରତି ଦେଇଛନ୍ତି ଫେସ୍ବୁକ୍ ପୋଷ୍ଟରେ ସେ କହିଛନ୍ତି ମୂଲ୍ୟ ବୃଦ୍ଧିର ସାଧାରଣ ଲୋକଙ୍କ ଜୀବନ ଉପରେ ବହୁତ କୁ ପ୍ରଭାବ ପଡ଼ିଛି ପ୍ରିୟଙ୍କା ରୋଡ୍ ଶୋ' କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଆଜି ସନ୍ଧ୍ୟାରେ ଦିଲ୍ଲୀର ବ୍ରହ୍ମପୁରୀ ଅଞ୍ଚଳରେ ଏକ ବିରାଟ ରୋଡ୍ ଶୋ' କରିଛନ୍ତି ତାଙ୍କ ସହ ପୂର୍ବତନ ମୁଖ୍ୟମନ୍ତୀ ଶ୍ରୀମତୀ ଶିଲା ଦିକ୍ଷୀତ ଅଛନ୍ତି ଶ୍ରୀମତୀ ଦିକ୍ଷୀତ ନର୍ଥ ଇଷ୍ଟ ଦିଲ୍ଲୀରୁ ପାର୍ଟିର ପ୍ରାର୍ଥୀ ରହିଛନ୍ତି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଏହି ରୋଡ୍ ଶୋ' କରାଯାଉଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏନ୍ଆର୍ସିରେ ଥିବା ତୃଟିଗୁଡ଼ିକ ସଂକ୍ରାନ୍ତରେ ଆପତ୍ତି ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆସାମ ଏନ୍ଆର୍ସି କୋଡିନେଟର ପ୍ରତୀକ ହାଜେଲାଙ୍କୁ କ୍ଷମତା ପ୍ରଦାନ କରିଛନ୍ତି କିଛି ଲୋକ ଏନ୍ଆର୍ସି ଚିଠା ଉପରେ ଆପଭି ଅଭିଯୋଗ କରିଥିବା ସତ୍ତ୍ୱେ ଠିକ୍ ସମୟରେ ପ୍ୟାନେଲ୍ରେ ଆସି ଜଣାଉ ନ ଥିବାର ଶ୍ରୀ ହାଜେଲା ଖଣ୍ଡପୀଠଙ୍କୁ କହିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ରାହ୍ନଲ ଆପୋଲୋଜି କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ରାଫେଲ ମାମଲାରେ ସ୍ୱପ୍ରିମ୍କୋର୍ଟଙ୍କ ରାୟ ସହ ତାଙ୍କର ମତାମତ ଯୋଡ଼ି ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମ୍କୋର୍ଟରେ ଆଜି ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବିଜେପି ଏମ୍ପି ମିନାକ୍ଷୀ ଲେଖିଙ୍କ ଦ୍ୱାରା ତାଙ୍କ ବିରୁଦ୍ଧରେ ଦାଏର କରାଯାଇଥିବା ଅଦାଲତ ଅବମାନନା ପିଟିସନ୍କୁ ରଦ୍ଦ କରି ଦିଆଯିବାକୁ ସେ ଅନୁରୋଧ କରିଛନ୍ତି ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ଶ୍ରୀ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିର୍ଦ୍ଧରେ ମନ୍ତବ୍ୟ ଦେଇଥିଲେ ଏକ ସାନି ଆଫିଡେବିଟ୍ରେ ଶ୍ରୀ ଗାନ୍ଧି କହିଛନ୍ତି ସୁପ୍ରିମ୍କୋର୍ଟଙ୍କୁ ସେ ସର୍ବୋଚ୍ଚ ମହତ୍ୱ ଓ ସମ୍ମାନ ଦିଅନ୍ତି ଏବଂ ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍ ସୁଆଙ୍ଗ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଇରାନ୍ ସହ ଏହି ବ୍ୟାପକ ରାଜୀନାମାକୁ ବଳବତ୍ତର ରଖିବା ତଥା କାର୍ଯ୍ୟକାରୀ କରିବା ହେଉଛି ସମସ୍ତଙ୍କର ଦାୟିତ୍ୱ

ସେମାନେ ହେଉଛନ୍ତି ଚୀନ୍ ବ୍ରିଟେନ୍ ଫ୍ରାନ୍ୱ ଜର୍ମାନୀ ଓ ରୁଷ ଆମେରିକା ଦ୍ୱାରା ଏକତରଫା କଟକଣା ଲାଗୁ ଯୋଗୁଁ ଇରାନ୍ ଏହାର ପରମାଣୁ କାର୍ଯ୍ୟକ୍ରମ ହାସ କରିବା ପାଇଁ କରିଥିବା ରାଜୀନାମାକୁ କାର୍ଯ୍ୟକାରୀ ନକରିବା ପାଇଁ ଘୋଷଣା କରିଥିଲା ଇତିମଧ୍ୟରେ ରୁଷ କହିଛି ସେ ଇରାନ୍ ସହ ରାଜୀନାମାକୁ ସମର୍ଥନ କରେ ଓ ଆମେରିକା ଦ୍ୱାରା ଇରାନ୍ ଉପରେ ଚାପକୁ ଗ୍ରହଣ କରୁନାହିଁ କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କଭ୍ କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଇରାନ୍ ସହ ରାଜୀନାମା ପ୍ରତି ସମ୍ପର୍ଷ୍ଣ ବଚନବଦ୍ଧ ରହିଛନ୍ତି ଓ ବର୍ତ୍ତମାନ ପରିସ୍ଥିତିରେ ଏହି ବୁଝାମଣାର କୌରସି ବିକ୍ସ ନାହିଁ ଶୀଲଙ୍କା ମଦାସା ଶ୍ରୀଲଙ୍କାରେ ଇଷ୍ଟର ରବିବାର ଆକ୍ରମଣ ପରେ ସେଠାକାର ମଦ୍ରାସାଗ୍ରଡ଼ିକରେ ଦିଆଯାଉଥିବା ଶିକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣ ପାଇଁ ଶ୍ରୀଲଙ୍କା ସରକାର ଏକ ଆଇନ୍ ପ୍ରଣୟନ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି

ମୁସଲମାନ ଧର୍ମ ବ୍ୟାପାର ମନ୍ତ୍ରୀ ଅବଦ୍ୱଲ୍ଲୀ ହଲିମ୍ କହିଛନ୍ତି ମ୍ରସଲମାନ ସମାଜସେବୀମାନଙ୍କ ସହ ବିଚାର ବିମର୍ଷ ପରେ ପରବର୍ତ୍ତୀ କ୍ୟାବିନେଟ୍ ବୈଠକରେ ଏ ବିଷୟରେ ଆଲୋଚନା ହେବ ସେ କହିଛନ୍ତି ଅଧିକାଂଶ ମଦ୍ରାସାକୁ ବିଦେଶରୁ ପାଖି ଆସୁଛି ଓ ସେଗୁଡ଼ିକର କାର୍ଯ୍ୟଶୈଳୀ ବିଷୟରେ ବାହାରକୁ କିଛି ଜଣାପଡ଼ୁ ନାହିଁ ଏଥିପାଇଁ ଏକ ଆବଶ୍ୟକୀୟ ଆଇନ୍ ପ୍ରଣୟନ ସକାଶେ ଏକ ପ୍ରସ୍ତାବ ଆଗତ କରାଯାଉଛି ଭାରତ ଓ ବାଙ୍ଗଲାଦେଶର ଏଭଳି ନିୟମ ସମେତ ଅନେକ ଦେଶର ନିୟମକ୍ ଅଧ୍ୟୟନ କରାଯାଇ ଏହାର ଚିଠା ପ୍ରସ୍ତତ କରାଯାଉଥିବାର ସେ ଜଣାଇଛନ୍ତି ରେଡ୍କ୍ରସ୍ ଆଜି ହେଉଛି ବିଶ୍ୱ ରେଡ୍କ୍ରସ ଦିବସ ରେଡ୍କ୍ରସ୍ ଦ୍ୱାରା ସମଗ୍ର ବିଶ୍ୱରେ କରାଯାଇଥିବା ଉତ୍ତମ କାର୍ଯ୍ୟଗୁଡ଼ିକୁ ସ୍କରଣ କରିବା ପାଇଁ ଆକି ଦିନଟିକୁ ପାଳନ କରାଯାଇଥାଏ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କ ସେବା କରିବାରେ ରେଡ୍କ୍ରସ ସ୍ୱଚ୍ଛାସେବୀମାନଙ୍କର ଉଦ୍ୟମ ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ବିଜେପି କଂଗ୍ରେସ ବିଜେପି କହିଛି ଲୋକସଭା ନିର୍ବାଚନରେ କଂଗ୍ରେସ ପାଖରେ କୌଣସି ବିଶେଷ ପ୍ରସଙ୍ଗ ନ ଥିବାରୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆପଭିଜନକ ଭାଷା ବ୍ୟବହାର କରୁଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ବାର୍ଭାଳପ ବେଳେ ବିଜେପି ନେତା ପ୍ରକାଶ ଜାଭଡେକର କହିଛନ୍ତି କଂଗ୍ରେସ ପାର୍ଟି ଦୁର୍ନୀତି ଓ ସାମ୍ପ୍ରଦାୟିକ ରାଜନୀତି ପାଇଁ ଜଣାଶୁଣା

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ର ଏଲିମିନେସନ୍ ପର୍ଯ୍ୟାୟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍କରକୁ ଭେଟିବେ

ଏଥିରେ ହାରିଯିବା ଦଳ ପ୍ରତିଯୋଗୀତାରୁ ବାଦ୍ ପଡ଼ିବ ଓ ବିଜୟୀ ଦଳକୁ ଫାଇନାଲ୍ରେ ପହଞ୍ଚିବା ପାଇଁ ଆଉ ଏକ ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ